ପିଏମ୍ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ବିଶ୍ୱଭାରତୀର ସନ୍ଦେଶକୁ ସାରା ବିଶ୍ୱରେ ପ୍ରସାର କରୁଛି ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତାବ୍ଦୀ ସମାରୋହକୁ ଭିଡ଼ିଓ କନ୍ଫରେନ୍ସିଂ କରିଆରେ ସମ୍ପୋଧିତ କରି ସେ କହିଛନ୍ତି ଭାରତ ହେଉଛି ଏକମାତ୍ର ଏଭଳି ବଡ଼ ଦେଶ ଯିଏକି ପ୍ୟାରିସ୍ ବୁଝାମଣା ଅଧୀନରେ ନିର୍ଦ୍ଧାରିତ ପରିବେଶ ଲକ୍ଷ୍ୟକ୍ ପ୍ରାପ୍ତ କରିବାପାଇଁ ସଠିକ୍ ମାର୍ଗରେ ଆଗକୁ ବଢୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଅନ୍ତରାଷ୍ଟ୍ରୀୟ ସୌର ସଙ୍ଗଠନ ମାଧ୍ୟମରେ ପରିବେଶ ସଂରକ୍ଷଣରେ ମଧ୍ୟ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ପାଲଟିଛି ସେ କହିଛନ୍ତି ବିଶ୍ୱଭାରତୀ ପାଇଁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦୃଷ୍ଟି ଆତ୍ମନିର୍ଭର ଭାରତ ଚିନ୍ତାଧାରାର ଆଧାରଶୀଳା ଯାହା ଭାରତ ଏବଂ ବିଶ୍ୱର କଲ୍ୟାଣ ପାଇଁ ମାର୍ଗଦର୍ଶନ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁଦେବ ଚାହୁଁଥିଲେ ଭାରତର ଶ୍ରେଷତ୍ୱରୁ ବିଶ୍ୱ ଲାଭବାନ୍ ହେଉ ଭାରତ ଏଥିରୁ ଶିକ୍ଷାଲାଭ କରିବା ଉଚିତ ପଣ୍ଟିମବଙ୍ଗର ରାଜ୍ୟପାଳ କଗଦୀପ୍ ଧନ୍ଖଡ୍ କେନ୍ଦ୍ର କୃଷିମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏହି ଅବସରରେ ଉପସ୍ଥିତ ଥିଲେ

ଭିଡ଼ିଓ କନ୍ଫରେନ୍ସିଂ କରିଆରେ ପୁଶ୍ ବଟନ୍ ମାଧ୍ୟମରେ ଏହି ଅର୍ଥ ହସ୍ତାନ୍ତର ହେବ ଏହି ଅବସରରେ ବିଭିନ୍ନ ରାଜ୍ୟର କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ପିଏମ୍ କିଷାନ୍ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏହି କୃଷକମାନେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ବର୍ଷ୍ଣନା କରିବେ

ତେବେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଏହି ଅର୍ଥ ସିଧାସଳଖ ହସ୍ତାନ୍ତର ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ଉତ୍ତମ ଶାସନ ସ୍ୱଚ୍ଛତା ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣକୁ ପ୍ରୋହାହିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି

ଶ୍ରୀ ତୋମାର କହିଛନ୍ତି ମୋଦି ସରକାର କୃଷିକ୍ଷେତ୍ରକୁ ସୁଦୃଢ଼ କରିବାପାଇଁ ପ୍ରତିଶ୍ରତିବଦ୍ଧ

ଏହି ଅବସରରେ ଶ୍ରୀ ତୋମାର କହିଛନ୍ତି ନୂଆ କୃଷି ଆଇନକୁ ନେଇ ଦେଶର କୃଷକମାନଙ୍କ ମଧ୍ୟରେ ଉହାହ ପରିଲକ୍ଷିତ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ସଙ୍କଞ୍ଚ ଯୋଗୁଁ ଏହି ସଂସ୍କାର ଅଣାଯାଇଛି ଗ୍ରାମୀଣ କୃଷି ଅର୍ଥନୀତିକୁ ସଶକ୍ତ କରିବା ସରକାରଙ୍କ କର୍ତ୍ତବ୍ୟ ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ

କୃଷକଙ୍କ ଆୟ ବୃଦ୍ଧି ଦିଗରେ ଏହି ନ୍ନତନ ସଂସ୍କାର ଅଣାଯାଇଛି ଯାହା ସେମାନଙ୍କୁ ସ୍ୱାଧୀନ ବଜାର ପ୍ରଦାନ କରିବ ଯୁବପିଢ଼ି କୃଷି ପ୍ରତି ଆକର୍ଷିତ ହେବେ ଏବଂ ଦେଶର କିଡିପିକୁ କୃଷିର ଯୋଗଦାନ ବୃଦ୍ଧି ପାଇବ

କେନ୍ଦ୍ର ସରକାରଙ୍କ ପକ୍ଷର୍ତ ନିଜ ଭାଗର ଅର୍ଥରାଶି ସମ୍ପୃକ୍ତ ପିଲାଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ପଠାଯିବ ସେହିପରି କେନ୍ଦ୍ର କ୍ୟାବିନେଟ୍ ଫିଲ୍ମ ଡିଭିଜନ୍ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ଏବଂ ଶିଶ୍ର ଚଳଚ୍ଚିତ୍ର ସୋସାଇଟି କାତୀୟ ଚଳଚ୍ଚିତ୍ର ବିକାଶ ନିଗମକୁ ଏକତ୍ରୀକରଣ କରିବା ସମ୍ପର୍କୀତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ନ୍ତଆଦିଲ୍ଲୀଠାରେ ଏହି ସ୍ଟଚନା ଦେଇଛନ୍ତି ସେ କହିଛନ୍ତି ଏହି ଏକତ୍ରୀକରଣ ପ୍ରକ୍ରିୟାରେ ସମସ୍ତ ଗଣମାଧ୍ୟମ ବିଭାଗର କର୍ମଚାରୀମାନଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ଦିଆଯିବ ଏବଂ ସେମାନଙ୍କ ଚାକିରି ଯେପରି ସୁରକ୍ଷିତ ରହିବ ସେଥିପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଯତ୍ନ ନିଆଯିବ ଭାରତରେ ଡିଟିଏଚ୍ ସେବା ଯୋଗାଇ ଦେବା ସମ୍ପର୍କିତ ସଂଶୋଧିତ ନିର୍ଦ୍ଦେଶାବଳୀକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଜାବ୍ଡେକର କହିଛନ୍ତି

ବ୍ରିଟେନ୍ରୁ ମହାରାଷ୍ଟ୍ର କର୍ଷ୍ଣାଟକ ତେଲଙ୍ଗାନା ତାମିଲ୍ନାଡୁ ପଣ୍ଟିମବଙ୍ଗ ଗୋଆ ପଞ୍ଜାବ ଗୁଜୁରାଟ୍ ଏବଂ କେରଳ ଫେରିଥିବା କେତେ ଜଣ ଯାତ୍ରୀଙ୍କଠାରେ କୋଭିଡ୍ ପକିଟିଭ୍ ଚିହ୍ନଟ ହେବା ପରେ ଶ୍ରୀ ଭୂଷଣ ଏହି ସମୀକ୍ଷା କରିଛନ୍ତି

ବ୍ରିଟେନ୍ରୁ ଫେର୍ଥିବା ଯାତ୍ରୀମାନଙ୍କର ବିସ୍ତତ ବିବରଣୀ ସଂଗ୍ରହ କରି ପଠାଇବାକୃ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଅନ୍ୟ ପକ୍ଷରେ ଏହି ଟିକା ସମସ୍ତ ବୟସ ବର୍ଗ ଏବଂ ମହିଳା ଓ ପୁର୍ଷଙ୍କ ପାଇଁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ଏବେ ଏହି ଟୀକାର ତ୍ତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି କମ୍ପାନୀ ଏହାର ଟିକା ପାଇଁ ଔଷଧ ନିୟାମକଙ୍କଠାରୁ କରୁରୀକାଳୀନ ଅନୁମୋଦନ ମଧ୍ୟ ମାଗିଛି ଡିସେମ୍ବର ଶେଷ ସୁଦ୍ଧା ଆଷ୍ଟ୍ରା ଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟିର ଟିକା କୋଭିଶିଲ୍ଡକୁ କରୁରୀକାଳୀନ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ଏଥିପାଇଁ ବିଶେଷଜ୍ଞ କମିଟି ଆବଶ୍ୟକ କରୁଥିବା ତଥ୍ୟ ଭାରତରେ ଟିକା ପରୀକ୍ଷା କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଦାଖଲ କରାଯାଇଛି